ସେ ମେଦବହୁଳତା ରୋଗରେ ପୀଡିତ ଥିଲେ

ରାଜ୍ୟସଭାରେ ଖାଲିପଡିଥିବା ଆସନ ପାଇଁ ସୁବାସ ଚନ୍ଦ୍ର ସିଂ ସୁଜିତ କୁମାର ମୁଜିବୁଲା ଖାନ୍ ଓ ମମତା ମହନ୍ତ ନିର୍ବାଚିତ ହୋଇଛନ୍ତି

ଯଦି କୌଣସି ହସ୍ପିଟାଲ ଚିକିହା କରିବାକୁ ମନା କରନ୍ତି ଶହେ ନମ୍ୟର ଡାଏଲ କରି ଜଣାଇବାକୁ ଶ୍ରୀ ତ୍ରିପାଠୀ କହିଛନ୍ତି

ଲାଞ ବାଲେଶ୍ୱର ଭିକିଲାନ୍ ବିଭାଗ ଅଧିକାରୀମାନେ ଗତକାଲି କଣେ ସିଡିପିଓଙ୍କୁ ଳାଅ ନେବାବେଳେ ଧରିଛନ୍ତି